ତେବେ ଇତିମଧ୍ଧରେ ଓଡ଼ିଶାରେ ଜଣେ ଯୁବକ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଶାପଡ଼ିଛି

ସେହିପରି ଶିକ୍ଷକମାନେ ବିଦ୍ୟାଳୟକୁ ନଗଲେ ମଧ ସବୁସମୟରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେହିଭଳି ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ରାଜ୍ୟର ଅନ୍ୟାନ୍ୟ ଧାର୍ମିକପୀଠଗୁଡ଼ିକରେ ମଧ୍ଧ ଶ୍ରଦ୍ଧାଲୁଙ୍କ ଅତ୍ୟଧକ ଭିଡ଼କୁ ବାରଣ କରାଯାଇଛି

ଏଥିସହ ବସ୍ ଡ୍ରାଇଭର କର୍ମଚାରୀମାନେ ମାସ୍କ ପିକ୍ଷିବାକୁ କୁହାଯାଇଛି

ଖୋଲିବାପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଆର ସହ ପଦାଧ୍କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ବୁଧବାରଠାରୁ କେତେକ ସ୍ତାନରେ ବର୍ଷା ହେବାର ସମ୍ଭାବନା ରହିଛି